ବିଜେପି ପୁଶିଥରେ କୃଷି ଋଣ ଛାଡ଼ ନେଇ ଦାବି କରିଛି

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀଙ୍କ ଅଧ୍ଧକ୍ଷତାରେ ସଚିବାଳୟଠାରେ ଅନୁଷ୍ଷିତ ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ ଅଧିକାରୀମାନେ ଯୋଗ ଦେଇଥିଲେ

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା ଏହି ଭୂମି ପୂଜନ କରିଛନ୍ତି

ଗତକାଲି ମୋର୍ଚାର ଉପସଭାପତି ମହେଶ୍ୱର ସାହୁଙ୍ଙ ନେତୃତ୍ୱରେ ଚାଷୀମାନେ ମଣ୍ଣି ଘେରାଉ କରିବା ସହ ଚାଷୀ ମାରଣ ନୀତି ବିରୁଦ୍ଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ